ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ୍ ହୋଇଛି

ଇଣ୍ଡୋନେସିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଚାଲିଛି

ଏଲ୍ଏସ୍ ଇଲେକ୍ସନସ୍ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ଏହି ପର୍ଯ୍ୟାୟ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ତାମିଲ୍ନାଡୁର ଭେଲୋର୍ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଭୋଟ୍ଗ୍ରହଣକୁ ସ୍ଥଗିତ ରଖାଯାଇଛି ଭେଲୋର୍ ହେଉଛି ଭାରତର ପ୍ରଥମ ନିର୍ବାଚନ ମଣ୍ଡଳୀ ଯେଉଁଠାରେ ନିର୍ବାଚନ ସମୟରେ ଅର୍ଥର ଅପବ୍ୟବହାର କାରଣରୁ ଲୋକସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଛି ନିର୍ବାଚନ କମିଶନ୍ ଭୋଟ୍ ସ୍ଥଗିତ କରାଯିବା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରିଛି ଏବଂ ରାଷ୍ଟ୍ରପତି ଏହାକୁ ଗ୍ରହଣ କରିଛନ୍ତି ତାମିଲ୍ନାଡୁର ସମସ୍ତ ଆସନରେ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରାଯାଉଥିବା ଦୃଷ୍ଟିରୁ ଅର୍ଥବଳକୁ ରୋକିବାପାଇଁ ନିର୍ବାଚନ କମିଶନ୍ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି

ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ଏବଂ ଆଇଜି ନୀଳମଣି ଏନ୍ ରାଜୁ କହିଛନ୍ତି ହାସନ୍ ମାଣ୍ଡ୍ୟା ଟୁମ୍କୁରୁ ଏବଂ ବେଙ୍ଗାଲୁରୁ ଗ୍ରାମୀଣ ଆସନଗୁଡ଼ିକ ସମ୍ବେଦନଶୀଳ ହୋଇଥିବାରୁ ସେସବୁ ସ୍ଥାନରେ ଅତିରିକ୍ତ ପୁଲିସ୍ ବଳ ମୁତ୍ୟନ କରାଯାଇଛି

ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି କୋର୍ସୋର୍ରେ ଚାଲିଥିବାବେଳେ ପୁଲିଂ କର୍ମଚାରୀମାନେ ଆଜି ସନ୍ଧ୍ୟାସୁଦ୍ଧା ନିଜ ନିଜର ବୁଥ୍ରେ ପହଞ୍ଚବାର ଆଶା କରାଯାଉଛି ଯେଉଁ ପ୍ରମୁଖ ରାଜନେତାମାନଙ୍କର ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ବୀଦ୍ ନିର୍ବାଚନ ମଣ୍ଡଳୀରୁ ବିକେପିର ବର୍ତ୍ତମାନର ସାଂସଦ ପ୍ରୀତମ୍ ମୁଣ୍ଡେ ନାନ୍ଦେଦ୍ ଆସନରୁ ରାଜ୍ୟ କଂଗ୍ରେସ ସଭାପତି ଅଶୋକ ଚୌହ୍ୱାନ ସୋଲାପୁର ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶିଲ୍ କୁମାର ସିନ୍ଦେ ଏବଂ ଅମରାବତୀ ଆସନରୁ ମହାଗଠବନ୍ଧନ ପ୍ରାର୍ଥୀ ନବନୀତ୍ ରାଣା ଉତ୍ତର ପ୍ରଦେଶର ଆଗ୍ରା ଫତେପୁର ସିକ୍ରି ଅମ୍ରୋହା ବୁଲନ୍ଦସହେର ନାଗିନା ହାଥ୍ରସ୍ ଆଲିଗଡ଼ ଏବଂ ମଥ୍ରରା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ଭୋଟ୍ଗ୍ରହଣ କରାଯିବ

ଛତିଶଗଡ଼ର କାଙ୍କେର୍ ମହାସମୁନ୍ଦ୍ ଏବଂ ରାଜନନ୍ଦ୍ରାଓଁରେ ଆସନ୍ତାକାଲି ଭୋଟ୍ଗ୍ରହଣ କରାଯିବ ଆସାମରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷର୍ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି

ରାଜ୍ୟର ନାଗାଓଁ ମଙ୍ଗଲ୍ଡୋଇ ସିଲ୍ଚର୍ କରିମ୍ଗଞ୍ ଏବଂ ସ୍ୱୟଂଶାସିତ କିଲ୍ଲା ଆସନରେ କାଲି ଭୋଟ୍ଗ୍ରହଣ ହେବ

ବରିଷ ବିଜେପି ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ୍ରେ ଦୁଇ ଦିନ ଧରି ପ୍ରଚାର କରିବେ

ସେ ଆସନ୍ତାକାଲି ସୌରାଷ୍ଟ୍ର ଅଞ୍ଚଳର ଆମ୍ରେଲିଠାରେ ଏକ ଜନସଭାରେ ଉଦ୍ବୋଧନ ଦେବେ

ଶ୍ରୀ ଗାନ୍ଧି ଆସନ୍ତାକାଲି କଛ୍ର ଭୁଜ୍ ଏବଂ ଜୁନାଗଡ଼ର ଭାନୁଲିଏବଂ ଆସନ୍ତା ଶୁକ୍ରବାର ଦିନ ବର୍ଦୋଳିଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ ଡିଏମ୍କେ ରେଡ୍ ଆୟକର ବିଭାଗ ଡିଏମ୍କେ ନେତା କାନିମୋଜିଙ୍କ ଟୁଟିକୋରିନ୍ ବାସଭବନ ଉପରେ ଗତରାତିରେ ଚଢ଼ଉ କରିଛି

ପାର୍ଟିନେତା ଷ୍ଟାଲିନ୍ ଆୟକର ବିଭାଗଦ୍ୱାରା ଚଢ଼ଉକୁ ନିନ୍ଦା କରି ବିରୋଧୀ ଦଳଗୁଡ଼ିକୁ ହଇରାଣ ହରକତ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ବିଜେପି ନେତାମାନଙ୍କ ଘରେ କାହିଁକି ଚଢ଼ଉ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି

ଆଶ୍ଡିପଭି ବିଧାନସଭା ଆସନରୁ ଏଏମ୍ଏମ୍କେ ପ୍ରତିଦ୍ୱନ୍ଦ୍ୱିତା କରୁଛି ସେଠାରେ ଥେଶି ଲୋକସଭା ଆସନ ନିର୍ବାଚନ ସହ ଆସନ୍ତାକାଲି ମତଦାନ ହେବ

ଏଥିସହିତ ସର୍ବମୋଟ ଅଣସ୍ତରି ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିସାରିଲେଣି ସକିଲ୍ ଅହମ୍ମଦ ମଧୁବନି ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଆର୍ଜେଡିର ଚନ୍ଦ୍ରିକା ରାୟ ସରନ୍ରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

ବିହାର ଏଫ୍ଆଇଆର୍ କଂଗ୍ରେସ ନେତା ନବଜୋତ୍ ସିଂ ସିଧୁ ବିହାରର କଟିହାର୍ ନିର୍ବାଚନ ମଣ୍ଡଳୀରେ ପ୍ରଚାର ସମୟରେ ଆପଭିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ ହୋଇଛି ଅତିରିକ୍ତ ସିଇଓ ସଞ୍ଜୟ କୁମାର ସିଂ କହିଛନ୍ତି ସିଧୁଙ୍କ ଭାଷଣ ଥିବା ସିଡିକୁ ନିର୍ବାଚନ କମିଶନ ପାଖକୁ ପଠାଯାଇଛି ଇସି ଆଜମ୍ ଉତ୍ତର ପ୍ରଦେଶର ରାମପ୍ରର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରଚାର ସମୟରେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାଁ ଆପଭିକନକ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ୍ ତାଙ୍କୁ ନୋଟିସ୍ ଜାରି କରିଛନ୍ତି

ଇଣ୍ଡୋନେସିଆ ପୋଲ୍ସ୍ ଇଣ୍ଡୋନେସିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଚାଲିଛି

ଜନମତ ସର୍ଭେରୁ ଜଣାପଡ଼ିଛି ଜୋକୋ ୱିଡୋଡୋଙ୍କ ସପକ୍ଷରେ ଅଧିକାଂଶ ସଂଖ୍ୟାରେ ମତଦାନ ହେବ ତେବେ ତାଙ୍କୁ ପୂର୍ବତନ କେନେରାଲ୍ ପ୍ରାବୋୱୋ ସୁବିୟାନ୍ତୋଙ୍କଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ୍ରୁଛି

ଚୋକ୍ସି ଓ ତାଙ୍କର ସମ୍ପର୍କୀୟ ନିରବ ମୋଦି ଗତବର୍ଷ ଫେବ୍ୟାରୀ ମାସରୁ ଫେରାର୍ ଅଛନ୍ତି

ଋଣଦାତାମାନେ ଏକ ସମାଧାନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସେହି ସମ୍ପଭି ବିକ୍ରି ସପକ୍ଷରେ ମତଦାନ କରିଥିଲେ ସେହି ରଣଦାତାଗୁଡ଼ିକ ମଧ୍ୟରେ ପିଏନ୍ବି ଆଇସିଆଇସିଆଇ ବ୍ୟାଙ୍କ୍ କର୍ପୋରେସନ୍ ବ୍ୟାଙ୍କ୍ ଓ ଆହ୍ଲାବାଦ ବ୍ୟାଙ୍କ୍ ଅଛନ୍ତି

ପାଣିପାଗ ବିଭାଗର ବରିଷ୍ଣ ଅଫିସର୍ ଡକ୍ଟର ଏମ୍ ମହାପାତ୍ର କହିଛନ୍ତି ଏହାର ପ୍ରଭାବରେ କମ୍ମୁ କାଶ୍ମୀର ପଞ୍ଜାବ୍ ହରିୟାନା ଦିଲ୍ଲୀ ହିମାଚଳ ପ୍ରଦେଶ ଗୁଜରାତ୍ ମହାରାଷ୍ଟ୍ର ଓ ରାଜସ୍ଥାନରେ ବର୍ଷା ହୋଇଛି ସେ କହିଛନ୍ତି ଉତ୍ତର ପ୍ରଦେଶ ବିହାର ଓ ଝାଡ଼ଖଣ୍ଡ ଭଳି ପୂର୍ବଭାଗରେ ମଧ୍ୟ ଆଜି ବର୍ଷା ହେବାର ସମ୍ଭାବନା ଅଛି ଗତରାତିରେ ରାଜଧାନୀ ଦିଲ୍ଲୀରେ ଅଳ୍ପ ବର୍ଷା ହେବା ସହ କୋର୍ରେ ପବନ ବହିଥିଲା

ଶ୍ରୀ ମୋଦି କହିଛନ୍ତି ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ସହାୟତା କରିବାକୁ ସରକାର ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି ମହାବୀର ଜୟନ୍ତୀ ଜୈନମାନଙ୍କର ଶେଷ ତୀର୍ଥଙ୍କର ଭଗବାନ ମହାବୀରଙ୍କର ଜୟନ୍ତୀ ଆଜି ପାଳନ କରାଯାଉଛି ଜୈନଧର୍ମାବଲମ୍ଭୀମାନେ ପ୍ରାର୍ଥନା ପ୍ରସାଦ ବର୍ଷନ ଓ ରଥ ଶୋଭାଯାତ୍ରା ସହ ଭଗବାନ ମହାବୀରଙ୍କ ଜନ୍ମଦିନକୁ ପାଳନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ମହାବୀରଙ୍କ ଶାନ୍ତି ଓ ଅହିଂସାର ବାର୍ତ୍ତା ଆମର ସାଂସ୍କୃତିକ ପରମ୍ପରାକୁ ସମୃଦ୍ଧ କରିଛି ଆଜିର ଏହି ପବିତ୍ର ଦିନରେ ସାରା ଦେଶ ଓ ବିଶ୍ୱରେ ସଦ୍ଭାବନା ପାଇଁ ଆମେ ଅହରହ ଉଦ୍ୟମ କରିବାର ସଙ୍କଚ୍ଚ ନେବା ଉଚିତ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ଭଗବାନ ମହାବୀରଙ୍କର ଅହିଂସା ସତ୍ୟ ଏବଂ ସାର୍ବଜନୀନ ଅନୁକମ୍ପା ଭାବର ବାର୍ତ୍ତା ଆମକୁ ସାଧୁ ଓ ସଚ୍ଚୋଟ ମାର୍ଗରେ ପରିଚାଳିତ କରୁଛି ତାଙ୍କର ବାଶୀ ସାର୍ବଜନୀନ ହୋଇଥିବାରୁ ଏହା ବିଶ୍ୱ ଉପଯୋଗୀ ବୋଲି ଶ୍ରୀ ନାଇଡ଼ୁ ମତ ଦେଇଛନ୍ତି ଆଇପିଏଲ୍ ଆଇପିଏଲ୍ରେ ଆଜି ହାଇଦ୍ରାବାଦ୍ଠାରେ ଚେନ୍ନାଇ ସୁପର୍ କିଙ୍ଗ୍ସ୍ ଓ ସନ୍ରାଜସର୍ଜ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ